ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦିଗ୍ଦର୍ଶନ ଶ୍ରୀମନ୍ଦିର ବିକାଶରେ ସମସେ ସାମିଲ ହେବାକୁ ମନ୍ଦୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି

ଏହି ଆଲୋଚନାଚକ୍ରରେ ଗଜପତି ମହାରାଜା ଦିବସିଂହଦେବଙ୍କ ସମେତ ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆ ଅଂଶଗ୍ରହଣ କରି ନିଜନିଜର ମତ ଉପସ୍ଜାପନ କରିଥିଲେ

ଏହି ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରାକ୍ୟବାସୀଙ୍କୁ ଅଭିନନ୍ଦନ ଏବଂ ଶୁଭେଛା ଜଣାଇଛନ୍ତି ସମାଜର ତୃଣମୂଳ ସ୍ତରରେ ଉପଭୋକ୍ତା ଅଧିକାର ସୁରକ୍ଷା ସମ୍ପର୍କିତ ବାର୍ତ୍ତା ପହଞାଇବାକୁ ମୁଖ୍ୟମନ୍ତୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି

ଜଙ୍ଗଲ ନିଆଁ ଏବେ ନିୟନ୍ତ୍ରଶାଧୀନ ରହିଛି

ପରିସ୍ଥିତି ଉପରେ ଅହରାତ୍ର ନଜର ରଖାଯାଇଛି ବୋଲି ଟାସ୍କ ଫୋର୍ସ କହିଛି